ସେ ଜମିକୁ ଫେରାଇ ଦେବାପାଇଁ ଦାବି କରିଛନ୍ତି

ଦର୍ଶନସାରି ଫେରୁଥିବାବେଳେ ତୁଷାରପାତ ଯୋଗୁ ଯାତାୟତ ସମ୍ମର୍ଶ୍ର ବନ୍ଦ ହୋଇଯାଇଥିଲା ଏହି ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସ୍ୱତନ୍ତ ରିଲିଫ କମିଶନର ଉତରାଖଣ୍ତ ସରକାରଙ୍କୁ ଅନୁରୋଧ କରିଛନ୍ତି

ସିସିଟିଭିର ଫୁଟେଜ ଆଧାରରେ ଏହି ଗିରଫଦାରୀ ଚାଲିଛି

ମଦନପୁର ରାମପୁର ଦେଇ ଅମାଟ ଅଭିମୁଖେ ଯାଉଥିବା ଏକ ଟ୍ରକ୍କୁ ବାଇକ୍ ଧକ୍କାଦେବା ଫଳରେ ବାଇକ୍ ଚାଳକଙ୍କ ଘଟଣାସ୍ଚଳରେ ମୃତ୍ୟୁ ହୋଇଛି

ଅପରପକ୍ଷରେ ଓଡିଶା ଏକାଦଶ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ଓ୍ୱେଲ୍ସ ଏକାଦଶ ଦଳ ବିରୁଦ୍ଧରେ ପ୍ରଦର୍ଶନୀ ହକି ମ୍ୟାଚ ସିରିଜ୍ରେ ବିଜୟୀ ହୋଇଛି

ଏହାଦ୍ୱାରା ଡାକ୍ତର ଏବଂ ରୋଗୀଙ୍କ ମଧ୍ଧରେ ସମନ୍ୱୟ ରକ୍ଷା ହୋଇପାରିବ

ହଜାର ହଜାର ସଂଖ୍ୟାରେ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ଆଗମନ ହୋଇଛି